ସେଠାରେ ନର୍ମଦା କିଲ୍ଲାର କେୱାଡ଼ିଆ କଲୋନୀରେ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ ଏହି ସମ୍ମିଳନୀର ସ୍ଥାନ ଷ୍ଟାଚ୍ୟୁ ଅଫ୍ ୟୁନିଟିର କିଛି ଦୂରରେ ଅବସ୍ଥିତ ପ୍ରତ୍ୟେକ ବର୍ଷ ଏହି ସମ୍ମିଳନୀରେ ସାରା ଦେଶର ପୁଲିସ୍ ମହାନିର୍ଦ୍ଦେଶକମାନେ ସୁରକ୍ଷା ସମ୍ପର୍କୀତ ବିଷୟ ଆଲୋଚନା କରିଥାନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଏହି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି ଏଥିରେ ଜାନ୍ମୁ କାଶ୍ମୀର ଆତଙ୍କବାଦ ସୀମାପାର ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୁବପିଢ଼ି ସାମିଲ ହେବା ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଗାନ୍ଧିନଗର ସ୍ଥିତ ଅଦଲାଜ୍ ଗ୍ରାମରେ ବିଜେପି ମହିଳା କର୍ମକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ମ ରହିଛି ଜିତେନ୍ଦ୍ର ସିଂହ ଆଇଜିଓଟି ପ୍ରଚଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଦଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମନ୍ଧିତ ସରକାରୀ ଅନ୍ଲାଇନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ମନ୍ତ୍ର ଡକ୍ର କିତେନ୍ଦ୍ର ସିଂହ ଗତକାଲି ନୃଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଏହି ପ୍ରଶିକ୍ଷଣ କୌଶଳ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ବ୍ୟବସ୍ଥା ଅନୁଯାୟୀ ଅନ୍ଲାଇନ୍ ଦ୍ୱାରା ସମସ୍ତ ପ୍ରଶିକ୍ଷଣ ମଡ୍ୟୁଲ୍ ଉପଲବ୍ଧ ହେବା ସହ ଯେକୌଣସି ସମୟରେ ପ୍ରଶିକ୍ଷଣ ଗ୍ରହଣ କରିବା ସହ ସାର୍ଟିଫିକେଟ୍ ପାଇବା ବ୍ୟବସ୍ଥା କରାଯାଇଛି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନଙ୍କୁ ସୁଶାସନ ସମ୍ପର୍କରେ ଉଚିତ୍ ପ୍ରଶିକ୍ଷଣ ଦିଆଯାଇ ପାରିବ ଅନ୍ୟ ପକ୍ଷରେ ବେଙ୍ଗାଲୁରୁର ନ୍ୟାସନାଲ୍ ଲ' ସ୍କୁଲ୍ ଦ୍ୱାରା ପ୍ରସ୍ତୁତ ପ୍ରଶାସନିକ ନୀତି ସମ୍ପର୍କୀତ ଏକ ପାଠ୍ୟକ୍ରମ ଉନ୍ମୋଚନ କରିଛନ୍ତି ଇ କମର୍ସ ପଲିସି ବାଶିଜ୍ୟ ତଥା ଶିଳ୍ପ ମନ୍ତ୍ରଶାଳୟ ଅନ୍ଲାଇନ୍ରେ ଖୁଚୁରା କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂଆ ଇ କମର୍ସ ନିୟମ ପ୍ରସ୍ତୁତ କରିଛନ୍ତି ଶିଳ୍ପ ବିକାଶ ସଚିବ ରମେଶ ଅଭିଶେକ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଗତକାଲି କହିଛନ୍ତି ଖୁଚୁରା କ୍ଷେତ୍ରରେ ଅନ୍ ଲାଇନ୍ରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ଦୂର କରିବା ପାଇଁ ସରକାର ଏକ ସଚିବ ସ୍ତରୀୟ ଦଳ ଗଠନ କରିଛନ୍ତି ପ୍ରସ୍ତୁତ ହେଉଥିବା ଇ କମର୍ସ ନିୟମରେ କେତେକ ପ୍ରସ୍ତାବ ଆସିବାରୁ ସେଗୁଡ଼ିକର ତ୍ୱରିତ ବିଚାର ପାଇଁ ଏହି କମିଟି ଗଠନର ଆବଶ୍ୟକତା ପଡ଼ିଥିଲା ବିଶ୍ୱସ୍ତରରେ ଅନ୍ଲାଇନ୍ ବ୍ୟବସାୟରେ ବିଶ୍ୱ ବାଶିଜ୍ୟ ସଂଗଠନରେ ଥିବା ସଭ୍ୟ ଦେଶଗୁଡ଼ିକରେ ପ୍ରଚଳିତ ହେଉଥିବା ବାଣିଜ୍ୟ ନୀତି ଭଳି ଏହାର ଗୁରୁତ୍ୱ ରହିଛି

ଖାଦ୍ୟ ଅପମିଶ୍ରଣ ପାଇଁ ବିଲ୍ରେ କଠୋର ଦଶ୍ଚବିଧାନର ବ୍ୟବସ୍ଥା ଅଛି ଜାତୀୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ବିବାଦ ସମାଧାନ କମିଶନମାନ ସ୍ଥାପନ କରିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଦାବି ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ବିଚାର କରିବାକୁ ଜିଲ୍ଲା କମିଶନ୍ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି

ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ୍ ଗତକାଲି ଏହି ବିଲ୍କୁ ଉପସ୍ଥାପନ କରିଥିଲେ ଜେଟଲୀ ରାହୁଲ କିଏସ୍ଟି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏକକ ଜିଏସ୍ଟି ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜେଟଲୀ କହିଛନ୍ତି ସାଧାରଣ ଜନତାଙ୍କ ଆବଶ୍ୟକତା ଥିବା ବିଳାଶ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏକ ପ୍ରକାର ଟ୍ୟାକ୍କ ବ୍ୟବସ୍ଥା କରାଯାଇ ପାରିବ ନାହିଁ

ସିବିଆଇ ଆରେଷ୍ଟ ପଶ୍ଚିମବଙ୍ଗରେ ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିବିଆଇ ବରିଷ୍ଣ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ଗିରଫ୍ କରିଛି ତଦନ୍ତରୁ ଜଣାପଡ଼ିଛି ଜାଲ୍ କମ୍ପାନୀ ନାଁରେ ଅନୈତିକ ଉପାୟରେ ଅର୍ଥ ସଂଗ୍ରହ କରାଯାଇ ଚଟୋପାଧ୍ଘାୟ ଏବଂ ତାଙ୍କ ମିଡ଼ିଆ କମ୍ପାନୀକୁ ଅର୍ଥ ହସ୍ତାନ୍ତର କରାଯାଇଛି ଯେଉଁଥିରେ ସେ ନିର୍ଦ୍ଦେଶକ ରହିଛନ୍ତି ଦୈନିକ ବେଙ୍ଗଲି ସମ୍ଘାଦପତ୍ର 'ଏଇ ସମୟ'ର ସମ୍ପାଦକ ଚଟୋପାଧ୍ୟାୟଙ୍କୁ କୋଲକାତା ସିବିଆଇ ଅଫିସ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଏବଂ ତାଙ୍କୁ ସେଠାରେ ଗିରଫ୍ କରାଯାଇଛି ତାଙ୍କ ବିରୋଦ୍ଧରେ ଲୁକ୍ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା ଆକ୍କି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ

ବୈଠକରେ ଚାଷୀଙ୍କ ସମସ୍ୟା ଉପରେ ଘୋଷଣା କରାଯିବାର ସମ୍ଭାବନା ରହିଛି ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ବିଭିନ୍ନ କୃଷକ ସଂଗଠନର ଆନ୍ଦୋଳନ ତୀବ୍ର ହେବା ପରେ ରାଜ୍ୟ ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ ଏବଂ ଇତିମଧ୍ୟରେ କମିଟି କୃଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ତର୍ଜମା କରିଛି ଅନ୍ୟ ପକ୍ଷରେ କେତେକ ରାଜ୍ୟ ପକ୍ଷରୁ କୃଷି ରଣ ଛାଡ଼ ହେବା ପରେ ଓଡ଼ିଶାରେ କୃଷକମାନଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ସରକାର ବିଚାର କରୁଥିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବାରୁ ଆଜିର କ୍ୟାବିନେଟ୍ ବୈଠକରେ ସେ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି ପାରିକର ମିଟ୍ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପଣଜି ନିକଟସ୍ଥ ତଲେଇଗାଓ ବାସଭବନରେ ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନ୍ତର୍ଷିତ ହୋଇଯାଇଛି ଏହି ବୈଠକ ଦୁଇ ଘଣ୍ଟା ଧରି ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏଥିରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଥିଲେ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ଭିକାଇ ସର୍ଦ୍ଦେଶାଇ କହିଛନ୍ତି ବୈଠକରେ ଖଣି ରାସ୍ତା ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି ପ୍ରେଜ୍ ରାଷ୍ଟପତି ରାମନାଥ କୋବିନ୍ଦ ତାଙ୍କ ଶୀତକାଳୀନ ଗସ୍ତ ପରିପ୍ରେକ୍ଷୀରେ ଆକି ସନ୍ଧ୍ୟାରେ ହାଇଦ୍ରାବାଦଠାରେ ପହଞ୍ଚିବେ

ଏହି ଚାରିଦିନିଆ ଗସ୍ତ ଅବସରରେ କରିମନଗରଠାରେ ସେ ରକ୍ତ ଶିକ୍ତଳି ଥାଲାସେମିଆ ଏବଂ ଅନ୍ୟାନ୍ୟ ରକ୍ତସମ୍ଭନ୍ଧିତ ଆନ୍ଦବଂଶିକ ରୋଗର ଉତ୍କର୍ଷ କେନ୍ଦ୍ରକୁ ଉଦ୍ଘାଟନ କରିବେ

ପୂର୍ବରୁ ଚୀନ୍ରେ ଅନୁଷ୍ଠିତ ହୋଇଥିବା ଏସ୍ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି କ୍ରିନ୍ ପିଙ୍ଗ୍ ଏଭଳି ବୈଠକ ଲାଗି ରାଜି ହୋଇଥିଲେ ଉହାନ୍ ସମ୍ମିଳନୀ ସମୟରେ ମଧ୍ୟ ଉଭୟ ନେତା ଭାରତ ଏବଂ ଚୀନ୍ ମଧ୍ୟରେ ପାରସ୍କରିକ ଜନସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ ପର୍ଯ୍ୟଟନ କଳା ଚଳଚ୍ଚିତ୍ର ଗଣମାଧ୍ୟମ ସଂସ୍କୃତି ଯୋଗ କ୍ରୀଡ଼ା ପାରମ୍ପରିକ ଭାରତୀୟ ଔଷଧ ଶିକ୍ଷା ଏବଂ ଯୁବ ପ୍ରତିଭା ସମ୍ପର୍କୀତ ଜ୍ଞାନ ଆଦାନ ପ୍ରଦାନ ପୂର୍ବକ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସ୍ଥାପନ ଦିଗରେ ଏହି ବୈଠକ ଗୁରୁତ୍ୱ ବହନ କରୁଛି

ମାଟିସ୍ କୁଇଟସ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ୍ଚ ଟ୍ରମ୍ପ୍ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍ ଆସନ୍ତା ବର୍ଷ ଫେବୃୟାରୀ ଶେଷରେ ଅବସର ନେଉଥିବା ଆଜି ଘୋଷଣା କରିଛନ୍ତି ଏକ ଟ୍ଟିଟ୍ରେ ସେ ଦର୍ଶାଇଛନ୍ତି ଜେନେରାଲ୍ ମାଟିସ୍ ଅନ୍ୟ ଦେଶମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ପ୍ରତିବଦ୍ଧତା ଦିଗରେ ଉତ୍ତମ କାର୍ଯ୍ୟ କରିଛନ୍ତି ସିରିଆରୁ ଆମେରିକୀୟ ସେନା ଅପସାରଣ ଘୋଷଣା ହେବାର ଦିନକ ପରେ ଜେନେରାଲ୍ ମାଟିସ୍ଙ୍କ କାର୍ଯ୍ୟକାଳ ସମାପ୍ତି ନେଇ ଘୋଷଣା ହୋଇଛି

ପଞ୍ଜାବ ରାଜ୍ୟ ନିର୍ବାଚନ କମିଶନରଙ୍କ ମୁଖପାତ୍ର କହିଛନ୍ତି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି

ଏମ୍ଇଏ ଜିନ୍ନା ହାଉସ୍ ମୁମ୍ବାଇ ସ୍ଥିତ ଜିନ୍ନା ହାଉସ୍ ଭାରତ ସରକାରଙ୍କ ସମ୍ପତ୍ତି ଅଟେ ଏବଂ ଏହାର ଆଧୁନିକିକରଣ କରାଯାଇ ସେଠାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସାମ୍ଭାଦିକମାନଙ୍କ ପ୍ରଶ୍ୱର ଉତ୍ତରରେ କହିଛନ୍ତି ଦେଶ ବିଭାଜନ ପୂର୍ବରୁ ଜିନ୍ନା ରହୁଥିବା ସେହି ଗୃହ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ

ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦ୍ଦ ଅହମ୍ମଦ ଜାଭେଦ୍ ସେଠାକାର ରାଜପରିବାରର ଅତିଥି ସାଉଦି ନୌବାହିନୀର ସଦସ୍ୟ ଏବଂ ସେଠାରେ ବସବାସ କରୁଥିବା ଭାରତୀୟ ଅଧିବାସୀମାନେ ଏହି ନୌକାହାକ୍ର ପରିଦର୍ଶନ କରିବେ

ୟୁଏଇ ଆଫ୍ଗାନ୍ ୟୁନାଇଟେଡ୍ ଆରବ ଏମିରେଟସ୍ ମଧ୍ୟସ୍ଥତାରେ ସାଉଦିଆରବ ଓ ପାକିସ୍ତାନ ଉପସ୍ଥିତିରେ ଆମେରିକା ଓ ତାଲିବାନ ମଧ୍ୟରେ ଉତ୍ତମ ସମ୍ପର୍କ ଲାଗି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ୟୁଏଇ ର ସରକାରୀ ଗଣମାଧ୍ୟମ ଆବୁଧାବିଠାରେ ଆଫ୍ଗାନିସ୍ତାନରେ ବନ୍ଧୁତ୍ୱ ସ୍ଥାପନ ଉଦ୍ୟମ ଲାଗି ପୁନର୍ବାର ଆଲୋଚନା ବୈଠକ କରାଯିବ